ଜେବିକ ସାର ବ୍ୟବହାର କରୁଥିବା ଚାଷୀଙ୍କୁ ପ୍ରୋହାହନ ମଧ୍ଧ ଦିଆଯିବ

ମିଳିଥିବା ସୂଚନା ଅନୁଯାୟୀ ଏହି ତଦନ୍ତରେ ନିର୍ଦ୍ଦେଶକଙ୍କ ସର୍ଜରୀ ବ୍ୟବସ୍ଷାକୁ ଭୁଲ୍ ବୋଲି ଦର୍ଶାଯାଇଥିବା ବେଳେ ଲୁଶ ଚିକିହାକୁ ମଧ୍ଧ ତଦନ୍ତକାରୀ କମିଟି ଗ୍ରହଶ କରିନାହାନ୍ତି

ତାଙ୍କ ସ୍ସାନରେ କଟକ ସ୍ତିତ ଆଞ୍ଚଳିକ ସାଇନାଲ୍ ଇଞ୍ଚରୀ ସେକ୍କରର ନିର୍ଦ୍ଦେଶକ ଡାକ୍ତର ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ଭିମ୍ସାର୍ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ ପ୍ରଦାନ କରାଯାଇଛି

ଗତକାଲି ଏଥିରେ ଉଦ୍ବୋଧନ ଦେଇ ପିସିସି ସଭାପତି ନିରଞ୍ଞନ ପଟ୍ଟନାୟକ କହିଛନ୍ତି ଉଭୟ ବିଜେପି ଓ ବିଜେଡ଼ି ବିକାଶ ନାମରେ ରାକ୍ୟବାସୀଙ୍କୁ ଠକିଛନ୍ତି ଓଡ଼ିଶାରେ ଯେତିକି ଖଶିଜ ସମ୍ମଦ ରହିଛି ଦେଶର ସବ୍ରଠାର୍ ଉନୂତ ରାଜ୍ୟରେ ଏହା ପରିଶତ ହେବା କଥା

ତେଣୁ ଓଡ଼ିଶାର ବିକାଶ ଦିଗରେ ବିଜେଡ଼ି ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ବୋଲି ସେ କହିଛନ୍ତି ସେହିଭଳି ବିଦେଶରୁ କଳାଦନ ଫେରାଇ ଆଶିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିବା ସହ ବିମୁଦ୍ରାୟନ ଓ କିଏସ୍ଟି ଦ୍ୱାରା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି

ହକି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଗତକାଲି ଅନୁଷିତ ଦୁଇଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିଜୟୀ ହୋଇଛନ୍ତି